ପୂର୍ବଥର ଭଳି କରୋନା ମହାମାରୀ ସଂକ୍ରମଶକୁ ଦୃଷ୍ଟିରେ ରଖି ଭିଡ଼ିଓ କନ୍ଫରେନ୍ୱିଂ ମାଧ୍ଧମରେ ଏହା ଅନୁଷିତ ହେବ

ଏହି ବୈଠକରେ ମନ୍ତୀମାନେ କିଲ୍ଲା ମୁଖ୍ୟାଳୟରୁ ଭିଡ଼ିଓ କନ୍ଫରେନ୍ବିଂ ମାଧ୍ଧମରେ ସାମିଲ୍ ହୋଇପାରିବେ